ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀର ରାଜପଥରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି

ଆଇଟିଓ ସମେତ ଅନେକ ମେଟ୍ରୋ ରେଳ ଷ୍ଟେସନ୍ ବନ୍ଦ ରହିଛି

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଉହବ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ ଏହି ପ୍ୟାରେଡ୍ରେ ଦେଶର ସାମରିକ ଶକ୍ତି ସାଂସ୍କୃତିକ ବିବିଧତା ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିର ଝଲକ ରାଜପଥର ପ୍ୟାରେଡରେ ଦେଖିବାକୁ ମିଳିଥିଲା

ଏଥିରେ ସ୍କୁଲ ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ଆଜି ସକାଳେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧସ୍କାରକୀଠାରେ ବୀର ଯବାନ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

ଆଜି ରାଜପଥଠାରେ ଭାରତୀୟ ସେନାବାହିନୀର ଶକ୍ତି ସାଂସ୍କୃତିକ ବିବିଧତା ସାମାଜିକ ଓ ଆର୍ଥକ ପ୍ରଗତିର ପ୍ରଦର୍ଶନ କରାଯାଇଥିଲା ଭାରତୀୟ ବିମାନ ବାହିନୀର ରାଫେଲ୍ ଯୁଦ୍ଧ ବିମାନର ପ୍ରଦର୍ଶନ କରାଯାଇଥିଲା

ଏହି ଅବସରରେ ନିକସ୍ୱ ଜ୍ଞାନକୌଶଳରେ ବିକଶିତ ଭାରତୀୟ ସେନାବାହିନୀର ବିଭିନ୍ନ ଟ୍ୟାଙ୍କ୍ ପ୍ରଦର୍ଶିତ ହୋଇଥିଲା

କୋଭିଡ୍ ସଂକ୍ରମଣ ଯୋଗୁଁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉହବ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଭିନ୍ନ ରହିଥିଲା କୋଭିଡ୍ ନାଇଷ୍ଟିନ୍ ନିୟମର ପାଳନ ସହ ଏହି ଉତ୍ସବ ଅନୁଷ୍ଠିତ ହୋଇଛି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ବିଜୟ ଚୌକ୍ରୁ ଆରମ୍ଭ ହୋଇ ନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଶେଷ ହୋଇଥିଲା

ଉଭୟ ଭାରତ ଓ ବାଙ୍ଗଲାଦେଶ ସମ୍ପର୍କକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ଆହୁରି ଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି

ଆଜି ବାଙ୍ଗଲାଦେଶର ଢାକାଠାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

ମିଳିଥିବା ସୂଚନା ଅନୁଯାୟୀ ଏନ୍ଆଇଏର ମୁଖ୍ୟ କନେଷ୍ଟବଳ ବିନୋଦ କୁମାର କେଏସ୍ଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ମିଳିଥିବା ବେଳେ ପୂର୍ବତନ ମହାନିର୍ଦ୍ଦେଶକ ସୋନିଆ ନାରଙ୍ଗ ହାଇଦ୍ରାବାଦ୍ ଏନ୍ଆଇଏର ଡେପୁଟି ଏସ୍ପି ରାଜେଶ ଟିଭି କୋଲକାତା ଏନ୍ଆଇଏର ସହକାରୀ ତପନ କୁମାର ଘୋଷ ଦିଲ୍ଲୀ ଏନ୍ଆଇଏର ଆସିଷ୍ଟାଣ୍ଟ ସବ୍ଇନିସପେକୁର ପିକେ ଉଥମନ୍ ଏବଂ ଲକ୍ଷ୍ମୌ ଏନ୍ଆଇଏର ହେଡ୍ କନ୍ଷ୍ଟବଳ ମହେଶ କୁମାର ଯାଦବଙ୍କୁ ପୁଲିସ୍ ପଦକ ଦିଆଯାଇଛି କରୋନା ନିୟନ୍ତ୍ରଣ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଭାରତୀୟ ଭେଷଜ ଗବେଷଣା ପରିଷଦ ଓ ଜାତୀୟ ରୋଗ ସୂଚନା ଏବଂ ଅନୁସନ୍ଧାନ କେନ୍ଦ୍ରର ଦଶମ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି ଏହି ଅବସରରେ ଡଃ ହର୍ଷବର୍ଦ୍ଧନ କର୍କଟ ମଧୁମେହ ଏବଂ ହୃଦ୍ରୋଗ ପାଇଁ ଟେଲି ମେଡିସିନ୍ର ବ୍ୟବହାର ତଥା ଅଣ ସ୍କ୍ରାମକ ରୋଗ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପାଇଁ ବିପଦପୂର୍ଣ୍ଣ କାରଣ ଉପରେ ଜାତୀୟସ୍ତରର ସର୍ବେକ୍ଷଣ ଫଳାଫଳକୁ ଉନ୍ମୋଚନ କରିଛନ୍ତି

ସେମାନେ କେବଳ ସ୍ୱଦେଶୀ କିଟ୍ ବିକଶିତ କରିନାହାଁନ୍ତି କରୋନା ସମ୍ବନ୍ଧିତ ଚାପ ହ୍ରାସ କରିବାରେ ସହାୟକ ହୋଇଛନ୍ତି ସେ କହିଛନ୍ତି ଆଇସିଏମ୍ଆର୍ ବିଶ୍ୱର ପ୍ରଥମ ସଂଗଠନ ଯାହା ଭାଇରସ୍ ତଥା ମ୍ୟୁଟାଣ୍ଟ ଷ୍ଟ୍ରେନ୍ ପୃଥକ କରିବାରେ ସଫଳ ହୋଇଛି ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ କରୋନା ଟିକା ଉତ୍ପାଦନ କରୁଛି ଏବଂ ଅନ୍ୟ ଦେଶକୁ ମଧ୍ୟ ଦେଉଛି ଏବଂ ଏ ସବୁର ଶ୍ରେୟ ଆମ ବୈଜ୍ଞାନିକମାନଙ୍କୁ ଦିଆଯିବା ଉଚିତ

ଅନ୍ୟ ପକ୍ଷରେ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି

କୃଷକ ଆନ୍ଦୋଳନ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ପୁଲିସ୍ ଦ୍ୱାରା ନିର୍ଦ୍ଧାରିତ ସମୟ ବଦଳରେ ଦୁଇ ଘଣ୍ଟା ପୂର୍ବରୁ ସେମାନଙ୍କ ର୍ୟାଲି ବାହାର କରିବା ଫଳରେ ବିଭିନ୍ନ ସ୍ଥାନରେ ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ରୁଟ୍ରେ ଟ୍ରାକ୍ଟର ର୍ୟାଲି ଯିବା କଥା ତାହା ବଦଳରେ ଅନ୍ୟାନ୍ୟ ରୁଟ୍ରେ ସେମାନେ ଟ୍ରାକ୍ଟର ର୍ୟାଲି କରିବା ଫଳରେ ପୁଲିସ୍ ବ୍ୟାରିକେଡ୍ ଭାଙ୍ଗିବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ଇତିମଧ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆନ୍ଦୋଳନରତ କୃଷକମାନଙ୍କୁ ପୁଲିସ୍ ଆହ୍ୱାନ କରିଛି ଆଜି ଲାଲ୍କିଲା ଉପରକୁ ଚଢ଼ି ପ୍ରତିବାଦ କରୁଥିବା କୃଷକମାନଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପହଲ୍ଲାଦ ସିଂହ ପଟେଲ କହିଛନ୍ତି ଲାଲକିଲା ହେଉଛି ଭାରତୀୟ ଗଣତନ୍ତ୍ରର ମୁକଶାଖୀ ତେଣୁ ଏହାର ଅବମାନନା କରିବା ଦ୍ରଃଖଦାୟକ ଘଟଣା

ସେମାନେ ସିଙ୍ଗୁ ଟିକ୍ରି ଏବଂ ଗାଜିପୁର ସୀମାରେ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି କେତେକ ସ୍ଥାନରେ କୃଷକମାନେ ପଥର ଫିଙ୍ଗିବା ସହ ଆକ୍ରମଣ କରିବା ଫଳରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି